କରୋନାକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି

ତେବେ ଏଥିପାଇଁ ସେମାନଙ୍କୁ ପ୍ରଥମେ ଆତୁସମର୍ପଣ କରିବାକ ପଡିବ ବୋଲି ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ କହିଛନ୍ତି ସେ କହିଛନ୍ତି ପୁଲିସ୍ ପକ୍ଷରୁ ଏହି ମାଗଶା ଚିକିହା ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ସହଯୋଗ ମଧ୍ଧ କରାଯିବ

ଏ ସମ୍ପର୍କରେ ଗଣମାଧ୍ଧମକ୍ ସ୍ବଚନା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଚନ ମିଶ୍ର କହିଛନ୍ତି ରାଜ୍ୟରେ ଅଧିକ ପରିମାଣରେ ଆରଟି ପିସିଆର ପରୀକ୍ଷା କରାଯିବା ସହ ଟିକାକରଣ ଉପରେ ମଧ୍ଧ ଗୁରୁତ୍ ଦିଆଯାଉଛି